ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଉହବଗୁଡ଼ିକୁ ପାଳନ କରାଯିବା ସମୟରେ ତାହାର କୁପ୍ରଭାବ ଯେପରି ପରିବେଶ ଶାନ୍ତି ଓ ସଦ୍ଭବନା ଉପରେ ପଡ଼ିବ ନାହିଁ ସାମାଜିକ ସଙ୍ଗଠନଗୁଡ଼ିକ ସେ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଉଚିତ ଆଜି ନୂଆଦିଲ୍ଲୀରେ ଚାରି ଦିନିଆ ବିଶ୍ୱ ଆର୍ଯ୍ୟସମାଜ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ଶରତ୍ ରତୁର ପାର୍ବଣ ସମୟରେ ଦିଲ୍ଲୀ ଭଳି ସହରରେ ପରିବେଶ ପ୍ରଦୃଷଣ ଯୋଗୁଁ ଶ୍ୱାସ ପ୍ରଶ୍ୱାସ ସମସ୍ୟା ବୃଦ୍ଧି ପାଉଛି ସେ କହିଛନ୍ତି ଏହା ଅଧିକ ମାତ୍ରାରେ ପିଲା ଓ ବୟୋଜ୍ୟେଷ୍ଠ ଲୋକମାନଙ୍କୁ ଅସୁବିଧାରେ ପକାଉଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ସ୍କରଣ କରି ରାଷ୍ଟ୍ରପତି କହିଛନ୍ତି ସ୍ୱାମିକ୍ରୀ ସାମାଜିକ ଓ ଆଧ୍ୟାତ୍କିକ ସଂସ୍କାର ପାଇଁ ନିର୍ଭୀକ ଭାବେ କାର୍ଯ୍ୟ କରିଥିଲେ ସେ କହିଛନ୍ତି ଶିକ୍ଷା ମହିଳା ସଶକ୍ତୀକରଣ ଓ ଛୁଆଁଛୁତି ଭେଦଭାବର ଦୂରୀକରଣ ଦିଗରେ ସେ ନେଇଥିବା ପଦକ୍ଷେପଗୁଡ଼ିକର ଆଜି ବି ପ୍ରାସଙ୍ଗିକତା ରହିଛି ଶ୍ରୀ କୋବିନ୍ଦ୍ ପୁଣି କହିଛନ୍ତି ଉନବିଂଶ ଶତାବ୍ଦୀରେ ଯେତେବେଳେ ସମାଜରେ ଅଧିକ କୁସଂସ୍କାର ଓ କୁପ୍ରଥା ଥିଲା ସେତେବେଳେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନବଜାଗରଣ ଓ ଆତ୍ମସମ୍ମାନ ଆଶିଥିଲେ ସ୍ୱାମିଜୀଙ୍କ ଦୂରଦୃଷ୍ଟିର ଜନମାନସ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା ଆଧୁନିକ ଶିକ୍ଷା ପ୍ରତି ଆର୍ଯ୍ୟ ସମାଜର ଅବଦାନକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଆର୍ଯ୍ୟ ସମାଜର ଶିକ୍ଷାନୀତି ନୈତିକତା ଉପରେ ପର୍ଯ୍ୟବସିତ ଥିଲା ଯାହା ସମାଜର ସବୁବର୍ଗ ବିଶେଷ କରି ମହିଳା ଓ ଅବହେଳିତ ଲୋକମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରୁଥିଲା

ଆଜି ସନ୍ଧ୍ୟାରେ ଯବାନମାନେ ସେହି ଅଞ୍ଚଳକୁ ଘେରାଉ କରି ଖୋକାଖୋଜି ଚଳାଇଥିଲେ ଖବର ଅନୁସାରେ ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଇତିମଧ୍ୟରେ ବାରମୂଳ କିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ନିରାପତ୍ତା ବାହିନୀ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି ଖବର ଅନୁସାରେ ସେନାବାହିନୀ ଜମ୍ମୁ କାଶ୍ମୀର ଏସ୍ଓଜି ପୁଲିସ୍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମିଳିତ ଦଳ କ୍ରିରି ଅଞ୍ଚଳର ଅଥୁରା ଗ୍ରାମକୁ ଘେରାଉ କରି ଖାନ୍ତଲାସୀ ଆରମ୍ଭ କରିଥିଲେ ଯବାନମାନେ ସନ୍ତାସବାଦୀମାନେ ଲୁଚିଥିବା ସ୍ଥାନର ନିକଟତର ହେବାମାତ୍ରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ବାରମୂଳା ଜିଲ୍ଲାରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଏବଂ ସ୍କୁଲ୍ କଲେଜଗୁଡ଼ିକୁ ବନ୍ଦ୍ ରଖାଯାଇଛି

ସେହି ବିଧାୟକମାନେ ଦିଲ୍ଲୀର ବିଭିନ୍ନ ସରକାରୀ ହସ୍କିଟାଲ୍ ସହ ଜଡ଼ିତ ରୋଗୀ କଲ୍ୟାଣ ସମିତିଗୁଡ଼ିକରେ ଚେୟାର୍ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ ନିର୍ବାଚନ କମିଶନ୍ଦ୍ୱାରା ମତାମତକୁ ଗ୍ରହଣ କରି ରାଷ୍ଟ୍ରପତି ସେହି ଆବେଦନକୁ ଖାରଜ କରିବା ସହ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ୍ ଜଣେ ଆଇନ ଛାତ୍ର ଦାଖଲ କରିଥିବା ସେହି ଆବେଦନର କୌଣସି ଯଥାର୍ଥତା ନାହିଁ ବୋଲି ଦର୍ଶାଇଥିଲା ଆମ୍ ଆଦ୍ମୀ ପାର୍ଟି ବିଧାୟକମାନେ ହସ୍କିଟାଲ୍ଗୁଡ଼ିକର ଦୈନନ୍ଦିନ ପ୍ରଶାସନରେ ହସ୍ତକ୍ଷେପ କରିବା ସ୍ଥିତିରେ ଥିଲେ ବୋଲି ଆବେଦନରେ ଉଲ୍ଲେଖ ଥିଲା ନିର୍ବାଚନ କମିଶନ୍ ମତରେ ରୋଗୀ କଲ୍ୟାଣ ସମିତି ଚେୟାର୍ମ୍ୟାନ୍ ପଦବୀ ଦିଲ୍ଲୀ ବ୍ୟବସ୍ଥାପକ ସଭା ଆଇନର ରିହାତି ବର୍ଗରେ ଆସୁଛି ଯେଉଁ ଏମ୍ଏଲ୍ଏମାନଙ୍କ ବିରୁଦ୍ଧରେ ପିଟିସନ୍ ଦାଖଲ ହୋଇଥିଲା ସେମାନେ ହେଲେ ଅଳକା ଲାମ୍ଘା ଏସ୍କେ ବାଗା ରାଜେଶ ରିଷି ଜର୍ଭ୍ଣେଲ୍ ସିଂ ନୀତିନ୍ ତ୍ୟାଗୀ ମଦନ୍ ଲାଲ୍ ଓ ସୁରେନ୍ଦ୍ର ସିଂ

ସେମାନେ ସଂସଦୀୟ ସଚିବ ପଦରେ ଥିବାରୁ ଲାଭଜନକ ପଦବୀରେ ରହୁଥିବାର ଅଭିଯୋଗ କରାଯାଇଥିଲା ସୁରେଶ ପ୍ରଭୁ ରେଡ୍ରୀ ଆଟାକ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ବିଶାଖାପଟ୍ଟନମ୍ ବିମାନ ବନ୍ଦରରେ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନ୍ମୋହନ ରେଡ଼ୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ପ୍ରଭୁ କହିଛନ୍ତି ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ କରିବାକୁ ସେ ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଏଥିପାଇଁ ବେସାମରିକ ବିମାନ ଚଳାଚଳ ସଚିବ ଦାୟୀ ରହିବାକୁ ମଧ୍ୟ ସେ କହିଛନ୍ତି ଏହି ଜଘନ୍ୟ କାର୍ଯ୍ୟ ସହ ଯେ କେହି ସମ୍ପୁକ୍ତ ତାଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ଏନ୍ଏସ୍ଏ ଡୋଭାଲ୍ ଲେକ୍ଚର୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅକ୍ଷିତ୍ ଡୋଭାଲ୍ କହିଛନ୍ତି ଭାରତକୁ ଏକ ମହାଶକ୍ତିରେ ପରିଣତ ହେବାକୁ ହେଲେ ଏହାର ଅର୍ଥନୀତିକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଯୋଗିତାମୂଳକ ହେବାକୁ ପଡ଼ିବ

ସରକାରଙ୍କ ଡିଜିଟାଲ୍ ବୈଷୟିକ ଜ୍ଞାନ କାର୍ଯ୍ୟକ୍ରମ ଆଜିର ଦିନରେ ସବୁଠୁ ସଫଳ ରହିଛି

ସାମରିମାଳା ମିଟିଂ ସାବରିମାଳାର ପ୍ରସିଦ୍ଧ ଆୟାପ୍ୱା ମନ୍ଦିରର ନିରାପତ୍ତା ବିଷୟରେ ଆଲୋଚନାପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଦକ୍ଷିଣ ଭାରତର ଦେବସ୍ୱମ ମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି

ସାବରିମାଳା ମନ୍ଦିରରେ ଦର୍ଶନ ପାଇଁ ତିରୁପତି ମନ୍ଦିର ଶୈଳୀରେ ଧାଡ଼ି ଦର୍ଶନ ଓ ଅନ୍ଲାଇନ୍ ବୁକିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ବୈଠକରେ ଆଲୋଚନା ହେବ ମଣ୍ଡଳମ୍ ମକରବିଲ୍ଲାକୁ ତୀର୍ଥଯାତ୍ରା ସମୟରେ ଦକ୍ଷିଣ ଭାରତରୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀମାନେ ସାବରିମାଳାରେ ପହଞ୍ଚଥା'ନ୍ତି ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାମାନଙ୍କ ପ୍ରବେଶକୁ ବିରୋଧ କରି ପ୍ରତିବାଦ ଚାଲିଥିବାବେଳେ ଯଦିଓ ଏହି ବୈଠକ ଡକାଯାଉଛି ତେବେ ଏହି ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହେବ ନାହିଁ

ମନ୍ଦିର ପରିସରରେ ଅଧିକ କ୍ୟାମେରା ଖଞ୍ଜା ଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଏସ୍ସି ମହା ଗଭ୍ଟ୍ ଭୀମା କୋରେଗାଓଁ ହିଂସାର ତଦନ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବାଲାଗି ମହାରାଷ୍ଟ୍ର ପୁଲିସ୍କୁ ଦିଆଯାଇଥିବା ଅତିରିକ୍ତ ସମୟକୁ ରଦ୍ଦ କରି ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ମହାରାଷ୍ଟ୍ର ସରକାରଙ୍କ ଆବେଦନର ସୁପ୍ରିମ୍କୋର୍ଟ ଆସନ୍ତାକାଲି ଶୁଣାଣି କରିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଶ୍ତପୀଠ ରାଜ୍ୟ ସରକାରଙ୍କ ଆବେଦନର କରୁରୀକାଳୀନ ଶୁଣାଣିପାଇଁ ରାଜ୍ୟ ସରକାରଙ୍କ ଓକିଲଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ଓକିଲ କହିଛନ୍ତି ଯଦି ହାଇକୋର୍ଟ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଲାଗୁ କରା ନ ଯାଏ ତେବେ ହିଂସାକାଣ୍ଡରେ ସମ୍ପୁକ୍ତ ଥିବା ଅଭିଯୁକ୍ତମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ପତ୍ର ଦାଖଲ ନ ହେବା ଯୋଗୁଁ ବୈଧାନିକ କାମିନ୍ ପାଇବାକୁ ହକ୍ଦାର ହେବେ ଖଣ୍ଡପୀଠ ଆସନ୍ତାକାଲି ମହାରାଷ୍ଟ୍ର ସରକାରଙ୍କ ଆବେଦନର ଶୁଣାଣି କରିବାକୁ କହିଛନ୍ତି ୟୋଗା ସାର୍ଟିଫିକେସନ୍ ଯୋଗ କ୍ଷେତ୍ରର ପେସାଦାରମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ପାଇଁ ଆୟୁଷ ମନ୍ତ୍ରଣାଳୟ କିଛି ପରିମାପ ନିର୍ଦ୍ଧାରଣ କରୁଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ଷ୍ଟିଅରିଂ କମିଟି ଚେୟାର୍ମ୍ୟାନ୍ ଯୋଗଗୁରୁ ରାମଦେବ କହିଛନ୍ତି ଯୋଗ କ୍ଷେତ୍ରର ପେସାଦାର ଓ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ଉପରେ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ

ବାଣିଜ୍ୟ ନିଅକ୍ଷର ଭରଣାପାଇଁ ଚୀନ୍କୁ ଚିନି ରପ୍ତାନୀ କରିବାକୁ ମଧ୍ୟ ଭାରତ ଚାହେଁ

ପଣ୍ଟିମ ଅଷ୍ଟ୍ରେଲିଆ ପର୍ଯ୍ୟଟନ ମନ୍ତ୍ରୀ ପଲ୍ ପାପାଲିଆ ନ୍ନଆଦିଲ୍ଲୀରେ କହିଛନ୍ତି ଏହା ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ସମ୍ପର୍କକୁ ସୁଦୃତ୍ କରିବ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ଶ୍ରୀ ପାପାଲିଆ କହିଛନ୍ତି ଭାରତରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ଗ୍ରହଣ କରିବାକୁ ପଣ୍ଟିମ ଅଷ୍ଟ୍ରେଲିଆ ସରକାର ଆଶା ରଖିଛନ୍ତି

ପେସ୍ ବୋଲର୍ ଭୁବନେଶ୍ୱର କୁମାର ଓ ଯଶ୍ପ୍ରୀତ୍ ବୁମ୍ରାଙ୍କୁ ଟିମ୍ରେ ସାମିଲ୍ କରାଯାଇଥିବାବେଳେ ମହମ୍ମଦ ସାମୀଙ୍କ ବାଦ୍ ଦିଆଯାଇଛି ବିରାଟ୍ କୋହଲୀଙ୍କ ଅଧିନାୟକତ୍ୱରେ ଟିମ୍ର ବାକି ଖେଳାଳିମାନେ ଅପରିବର୍ତ୍ତିତ ରହିଛନ୍ତି ଅନ୍ୟ ଖେଳାଳିମାନେ ହେଲେ ଉପଅଧିନାୟକ ରୋହିତ୍ ଶର୍ମା ଶିଖର ଧୱନ୍ ଅମ୍ଘାତି ରାୟୁଡୁ ରିଷଭ୍ ପଚ୍ଚ ୱିକେଟ୍ କିପର୍ ଏମ୍ଏସ୍ ଧୋନୀ ରବିନ୍ଦ୍ର କାଡେଜା କଲ୍ଦୀପ୍ ଯାଦବ ଉଜ୍ବେନ୍ଦ୍ର ଚହଲ୍ ଖଲିଦ୍ ଅହମ୍ମଦ ଉମେଶ ଯାଦବ କେଏଲ୍ ରାହୁଲ୍ ଓ ମନୀଶ୍ ପାଣ୍ଡେ